ଉଭୟ ଦେଶ ସନ୍ତାସବାଦ ଓ ଉଗ୍ରବାଦର ମୂଳୋତ୍ପାଟନ ପାଇଁ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି

ମର୍କେଲ୍ ଇଣ୍ଡିଆ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସନ୍ତାସବାଦ ଓ ଉଗ୍ରବାଦର ମୂଳୋତ୍ପାଟନ ପାଇଁ ଭାରତ ଓ କର୍ମାନୀ ଦ୍ୱିପକ୍ଷିୟ ଓ ବହୁ ରାଷ୍ଟ୍ରୀୟ ସ୍ତରରେ ସେମାନଙ୍କର ଉଦ୍ୟମକୁ ମଜବୁତ କରିବେ କର୍ମାନୀ ଚାନ୍ସେଲର ଅଙ୍ଗେଲା ମର୍କେଲ୍ଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ତ୍ତା ପରେ ଏକ ବିବୃଭି ଦେଇ ଶ୍ରୀ ମୋଦୀ କହିଛନ୍ତି ଉଭୟ ରାଷ୍ଟ୍ର ଇ ମୋବିଲିଟି ସ୍କାର୍ଟ୍ ସହର ଅନ୍ତର୍ଦ୍ଦେଶୀୟ ଜଳପଥ ଓ ପରିବେଶ ସଂରକ୍ଷଣ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରୁଛନ୍ତି

ଭାରତର ଡିଫେନ୍ କରିଡ଼ରରେ ଥିବା ସୁଯୋଗଗୁଡ଼ିକର ସୁବିଧା ଲାଭ କରିବାକୁ ପ୍ରଧାନମନ୍ତ୍ରୀ ଜର୍ମାନୀକୁ ଆମନ୍ତ୍ରଣ କରିଛନ୍ତି ଜର୍ମାନୀ ଚାନ୍ସେଲ୍ର ଅଙ୍ଗେଲା ମର୍କେଲ୍ କହିଛନ୍ତି ଭାରତ ଓ ଜର୍ମାନୀ ସ୍ୱାକ୍ଷର କରିଥିବା ରାଜିନାମାଗୁଡ଼ିକ ସେମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବ ପୁର୍ନବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଭାରତ ଅଗ୍ରଗତି ହାସଲ କରିଥିବାରୁ ଶ୍ରୀମତୀ ମର୍କେଲ୍ ଏଥିପାଇଁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି ନୂଆ ବୈଷୟିକଜ୍ଞାନ ଆର୍ଟିଫିସିଆଲ୍ ଇଞ୍ଜେଲିଜେନ୍ବ କୃଷି ଉପକୂଳ ପରିଚାଳନା ଓ ଶିକ୍ଷା ଭଳି କ୍ଷେତ୍ରଗୁଡ଼ିକରେ ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଛି ପଞ୍ଚମ ଭାରତ ଜର୍ମାନୀ ଆନ୍ତଃସରକାରୀ କଥାବାର୍ତ୍ତା ସମୟରେ ଏହି ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଛି ଭାରତକୁ ତିନି ଦିନ ଗସ୍ତରେ ଆସିଥିବା ଶ୍ରୀମତୀ ମର୍କେଲ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ତାଙ୍କ ସହ ବହୁ ମନ୍ତ୍ରୀ ଓ ସଚିବ ଆସିଛନ୍ତି ଏକ ବ୍ୟବସାୟୀକ ପ୍ରତିନିଧି ଦଳ ମଧ୍ୟ ତାଙ୍କ ସହ ଭାରତ ଗସ୍ତରେ ଆସିଛି ପୂର୍ବରୁ ସେ ରାଜଘାଟଠାରେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଥିଲେ ଆଜି ସନ୍ଧ୍ୟାରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ପିଏମ୍ ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷୋଡ଼ଶ ଆସିଆନ୍ ଭାରତ ଶିଖର ବୈଠକ ଚତୁର୍ଦ୍ଦଶ ପୂର୍ବ ଏସିଆ ଶିଖର ବୈଠକ ଓ ତୃତୀୟ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଯୋଗ ଦେବାକୁ ଆସନ୍ତାକାଲି ଥାଇଲାଣ୍ଡ ଗସ୍ତ କରିବେ ଗତକାଲି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଶାଳୟର ପୂର୍ବ ଏସୀୟ ଦେଶ ବିଭାଗ ସଚିବ ବିଜୟ ଠାକୁର ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ବ୍ୟାଙ୍ଗ୍କକ୍ ଗସ୍ତ କରିବେ ସେ କହିଛନ୍ତି ଆସିଆନ୍ ଓ ଆସିଆନ୍ ନେତୃତ୍ୱରେ ପରିଚାଳିତ ସମସ୍ତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଯୋଗାଯୋଗ ବୃଦ୍ଧି କରିବା ଅର୍ଥନୈତିକ ଭାଗିଦାରୀ ବୃଦ୍ଧି କରିବା ଓ ସାଇବର ନିରାପତ୍ତା ସମେତ ଡିଜିଟାଲ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଭାରତ ଆସିଆନ୍ ଶିଖର ବୈଠକର ମୁଖ୍ୟ କାର୍ଯ୍ୟସ୍ଚୀ ରହିଛି

ମହା ସଞ୍ଜୟ ରାଉତ ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ସପ୍ତାହେରୁ ଅଧିକ ସମୟ ବିତିଯାଇଥିବା ସତ୍ତ୍ୱେ ସରକାର ଗଠନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ବିବାଦ ଥମିବାର ନାମ ନେଉଁ ନଥିବା ବେଳେ ବରିଷ୍ଠ ଶିବସେନା ନେତା ସଂଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବେ ବୋଲି କହିଚ୍ଛନ୍ତି ମ୍ବର୍ମ୍ୟାଇରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ରାଉତ କହିଛନ୍ତି ସରକାର ଗଠନ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ ବିଜେପି ଓ ଶିବସେନା ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ ସେ କହିଛନ୍ତି ତାଙ୍କ ପାର୍ଟି ଯଦି ଚାହିଁବ ତେବେ ଏହା ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ସଂଗ୍ରହ କରିପାରିବ ଏହି ବଳକଷାକଷି ମଧ୍ୟରେ ଶ୍ରୀ ରାଉତ ଗତକାଲି ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ମୁମ୍ୟାଇରେ ଭେଟିଥିଲେ ତାଙ୍କର ଏହି ସାକ୍ଷାତର୍ ରାଜ୍ୟରେ ଏକ ବିକ୍ସ ସରକାର ଗଠନର ସମ୍ଭାବନାକୁ ନେଇ ପୁଣି କ୍ସବନାଜକ୍ଷନା ଆରମ୍ଭ ହୋଇଯାଇଛି ମହାରାଷ୍ଟ୍ର କଂଗ୍ରେସ ନେତାମାନେ ମଧ୍ୟ ଏନ୍ସିପି ନେତା ଶରଦ ପାୱାରଙ୍କୁ ଗତକାଲି ମୁମ୍ୟାଇ ସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ ଏହାପରେ ସେମାନେ ଦିଲ୍ଲୀ ଯାଇ ପାର୍ଟି ହାଇକମାଣ୍ଡଙ୍କ ସହ ରାଜ୍ୟର ରାଜନୈତିକ ଅନିଣ୍ଢିତତା ବିଷୟରେ ଜଣାଇଛନ୍ତି ଇତିମଧ୍ୟରେ ବରିଷ୍ଣ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନ୍ କହିଛନ୍ତି ଯଦି ଶିବସେନା ରାଜ୍ୟରେ ସରକାର ଗଠନ ପାଇଁ କୌଣସି ପ୍ରସ୍ତାବ ପଠାଏ ତେବେ ଏ ବିଷୟ ପାର୍ଟି ହାଇକମାଣ୍ଡଙ୍କ ଜଣାଇ ଦିଆଯିବ ଜାଭଡେକର ପଲ୍ୟୁସନ୍ କେନ୍ଦ୍ର ପରିବେଶ ଓ କଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ପରସ୍କରର ଦୋଷାରୋପ କରିବା ଅପେକ୍ଷା ବାୟୁ ପ୍ରଦୃଷଣର ସମାଧାନ ଖୋଜି ବାହାର କରିବା ପାଇଁ ସବୁ ପକ୍ଷ ଏକାଠି ମିଶି ଆଲୋଚନା କରିବା ଉଚିତ୍ ନୂଆଦିଲ୍ଲୀରେ ଆଜି ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଜାଭଡେକର ଦିଲ୍ଲୀ ଓ କାତୀୟ ରାଜଧାନୀ ଅଞ୍ଚଳରେ ବାୟୁର ମାନ ଦିନକୁ ଦିନ ଖରାପ ହୋଇପଡୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ଏ ବିଷୟରେ ଆରୋପ ପ୍ରତ୍ୟାରୋପ କରିବା ଓ ଏହାକୁ ରାଜନୈତିକ ରଙ୍ଗ ଦେଉଥିବାର ସେ ଦୋଷାରୋପ କରିଛନ୍ତି ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୃଷଣର ମାତ୍ରା ହ୍ରାସ କରିବା ପାଇଁ ଯାନବାହନ ଚଳାଚଳର ଭିଡ଼ କମ୍ କରିବା ସକାଶେ ପୂର୍ବ ସୀମାନ୍ତ ଏକ୍ସପ୍ରେସ୍ ଓ୍ୱେ ନିର୍ମାଣ ପାଇଁ ଆମ୍ ଆଦମୀ ପାର୍ଟି ସରକାର ପାଣ୍ଡି ଦେଉନଥିବାର ସେ ମଧ୍ୟ ଅଭିଯୋଗ କରିଛନ୍ତି

ପରିବେଶ ପ୍ରଦ୍ୟଷଣ ନିୟନ୍ତ୍ରଣ କର୍ତ୍ତ୍ୱପକ୍ଷ ଅଧ୍ୟକ୍ଷ ଭୁରେଲାଲ୍ ଉତ୍ତରପ୍ରଦେଶ ହରିଆଣା ଏବଂ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି କହିଛନ୍ତି ଦିଲ୍ଲୀ ଓ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୃଷଣର ସ୍ତର ବିପଦ ସଂକୁଳ ରହିଛି ସେ କହିଛନ୍ତି ଏହାକୁ ସର୍ବସାଧାରଣ କରୁରିକାଳୀନ ପରିସ୍ଥିତି ଭାବରେ ବିବେଚନା କରିବା ଉଚିତ୍ ଯାହାକି ଶିଶୁମାନଙ୍କ ସମେତ ସମସ୍ତଙ୍କ ଉପରେ କୁପ୍ରଭାବ ପକାଉଛି

ଏକ ଟ୍ୱିଟ୍ ବାର୍ଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ କହିଛନ୍ତି ଫସଲ ଅବସଶେଷ ଜଳାଯିବା ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦ୍ଷଣର ସ୍ତର ଅନେକଗୁଣା ବୃଦ୍ଧି ପାଇଛି ଓ ସେ ଦୃଷ୍ଟିର୍ ସରକାର ଏଭଳି ପଦକ୍ଷେପ ନେଇଛନ୍ତି କୋର୍ଟ୍ ଚିଦାମ୍ଘରମ୍ ଦିଲ୍ଲୀ ହାଇକୋର୍ଟ ଆଇଏନ୍ଏକ୍ ମିଡିଆ କଳାଧନ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାୟରମ୍ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ଆବେଦନର ଫଇସଲା କରିଛନ୍ତି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଏମସ୍ ମେଡିକାଲ୍ ବୋର୍ଡର ରିପୋର୍ଟ ପାଠ କରି ଶୁଣାଇବା ପରେ କୋର୍ଟ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି ଶ୍ରୀ ଚିଦାୟରମ୍ଙ୍କର ସ୍ୱାସ୍ଥ୍ୟ ଠିକ୍ ରହିଛି ଓ ସେ ହସ୍କିଟାଲ୍ରେ ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି ଏମସ୍ ମେଡିକାଲ୍ ବୋର୍ଡ ରିପୋର୍ଟ ଦେଇଥିଲେ ଶ୍ରୀ ଚିଦାୟରମ୍ଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷାନିରୀକ୍ଷା କରିବାକୁ କୋର୍ଟ୍ଙ୍କ ନିର୍ଦ୍ଦେଶକ୍ରମେ ସେହି ବୋର୍ଡର ଗଠନ କରାଯାଇଥିଲା ଶ୍ରୀ ଚିଦାୟରମ୍ ବର୍ତ୍ତମାନ ତିହାର ଜେଲ୍ରେ ରହିଛନ୍ତି ତାଙ୍କର ମଧ୍ୟବର୍ତ୍ତୀକାଳୀନ କାମିନ୍ ଆବେଦନର ଶୁଣାଣି କର୍ତ୍ଥିବା ଜଷ୍ଟିସ୍ ସୁରେଶ କେତ୍ ଶ୍ରୀ ଚିଦାୟରମ୍ଙ୍କୁ ଏକ ସ୍ୱସ୍ଥ ତଥା ପରିଷ୍କାର ପରିଚ୍ଛନ ବାତାବରଣ ଯୋଗାଇ ଦେବାକୁ ତିହାର ଜେଲ୍ ସୁପରିନ୍ଟେଶ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କର ନିୟମିତ ଭାବେ ଡାକ୍ତରୀ ପରୀକ୍ଷା କରାଯିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସେକ୍କର ୱାଟ୍ସଆପ୍ ସରକାର କହିଛନ୍ତି ଦେଶର ନାଗରିକମାନଙ୍କର ମୌଳିକ ଅଧିକାର ଓ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ପାଇଁ ସେ ପ୍ରତିଶ୍ରତିବଦ୍ଧ ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କ୍ଷେତ୍ରରେ ଯେ କେହି ସମ୍ପୃକ୍ତ ଥିବାର ଜଣାପଡିବ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏକ ଟ୍ୱିଟ୍ କରି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ହ୍ୱାଟ୍ସ ଆପ୍ରେ ସନ୍ଦେଶ ପ୍ରେରଣରେ ବ୍ୟକ୍ତିଗତ ଗୋପନୀୟତାର ଲଙ୍ଘନକୁ ନେଇ ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି କେଉଁ ଧରଣର ବ୍ୟକ୍ତିଗତ ଗୋପନୀୟତା ଲଙ୍ଘନ ହୋଇଛି ସେ ସଂକ୍ରାନ୍ତରେ ବିସ୍ତୂତ ବିବରଣୀ ଦେବା ଓ ଲକ୍ଷଲକ୍ଷ ଭାରତୀୟଙ୍କର ବ୍ୟକ୍ତିଗତ ଗୋପନୀୟତାର ସ୍ୱରକ୍ଷା କରିବାକୃ ସେ ହ୍ୱାଟ୍ସ ଆପ୍କୁ କହିଛନ୍ତି